ରିପୋର୍ଟ ଦାଖଲ କରିବାକୁ କ୍ରାଇମ୍ବ୍ରାଞ୍ ପକ୍ଷରୁ ଆକି ହାଇକୋର୍ଟରେ ମହଲତ ମଗାଯିବାରୁ ମୁଖ୍ୟବିଚାରପତି ଶୁଣାଣିକୁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି

ମହାପ୍ରସାଦ ପ୍ରସ୍ତୁତି ନେଇ କେତେ ଟଙ୍କା ଖର୍ଚ କରାଯିବ ସେ ସଂପର୍କରେ ପ୍ରଥମେ ତର୍କମା ହେବ

ସେ କିଛିଦିନ ହେବ ଅସୁସ୍ଛ ଥିଲେ

ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି

ପରେ ସେ ଆକାଶବାଶୀରେ ସ୍ୱୀକୃତିପ୍ରାପ୍ତ କଳାକାର ରୂପେ ମର୍ଯ୍ୟାଦା ଲାଭ କରିଥିଲେ

ଧଉଳି ଏକ୍ପ୍ରେସ୍ରେ ଆସୁଥିବା ସମସ୍ତ ଯାତ୍ରୀଙ୍କୁ କିଛି ସମୟ ପୂର୍ବରୁ ଫାଲକ୍ନାମା ଏକ୍ପ୍ରେସ୍ ଓ ନୀଳାଚଳ ଏକ୍ପ୍ରେସ୍ରେ ପଠାଇ ଦିଆଯାଇଛି